ଗଣଶିକ୍ଷା ବିଭାଗ ଚଳିତ ମାସ ଶେଷ ସୁଦ୍ଧା ଗଣଶିକ୍ଷା ବିଭାଗ ରାଜ୍ୟ ସରକାରଙ୍କ ଫାଇଭ୍ ଟି ଅନ୍ତର୍ଗତ ମୋ ସରକାର କାର୍ଯ୍ୟକ୍ରମ ଅଧୀନକୁ ଯିବ ବିଭାଗୀୟ ସଚିବ ଚିତ୍ରା ଅରୁମୁଗମ୍ ଏନେଇ ସୂଚନା ଦେଇଛନ୍ତି

ରାଜ୍ୟ କ୍ୟାବିନେଟ୍ ବୈଠକ ରାଜ୍ୟ କ୍ୟାବିନେଟ୍ର ଏକ ଗୁରୁତ୍ୱପୂର୍ଷ ବୈଠକ ଆକି ଅନୁଷ୍ଷିତ ହେବ

ସରକାର ନିଯୁକ୍ତିକୁ ନେଇ ଏକ ଶ୍ୱେତପତ୍ର କାରି କରିବାକୁ ଦଳ ଦାବି କରିଛି